ସେ କହିଛନ୍ତି ଭାରତ ଏମିତି ଗୋଟିଏ ଦେଶ ନୁହଁ ଯିଏ କଠିନ ସମୟରେ ଆଶା ହରାଇ ଦେବ

ଏହା ସହ ଜନସାଧାରଣଙ୍କୁ କରୋନା କଟକଣା ପାଳନ କରିବାକୁ ନିବେଦନ କରିଛନ୍ତି

ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି କେନ୍ଦ୍ର ସରକାର କ୍ରମାଗତଭାବେ ଅନ୍ଦଦାତାଙ୍କ ହାତମୁଠାକୁ ଅଧିକ ମକବୁତ୍ କରୁଛନ୍ତି

ଭାରତରେ ଏହି ଟିକାର ପରିଚାଳନା ଦାୟିତ୍ୱରେ ଥିବା ହାଇଦ୍ରାବାଦର ଡକ୍ଟର ରେଡିଜ୍ ଲାବରୋଟ୍ରୋରୀ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିବୃତ୍ତିରେ ଏହି ସ୍ଚନା ଦିଆଯାଇଛି

ଆକି ରାତି ପରଠାରୁ ଏହି ନୂତନ ନିୟମ ଲାଗୁ ହେବା ସହ ପୋର୍ଟାଲରେ ମଧ୍ଧ ଆବଶ୍ୟକୀୟ ପରିବର୍ଭନ କରାଯିବ